ମଠରେ ଥବା ବିଜେସ୍ସୁଳି ଗାଦିସୁଳି ରୋଷଘର ଓ ହନ୍ତମାନ ମନ୍ଦିର ଉଛେଦ ହେବନି ବୋଲି କୃହାଯାଇଛି

ଟ୍ରାଫିକ୍ ଆଇନକୁ ଆଳ କରି ରାଜ୍ୟ ସରକାର ସାଧାରଶ ଜନତାଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବା ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମରେ ନିଜର ମତ ରଖିଛନ୍ତି

ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସରକାରଙ୍କ ଏଭଳି ଜରିମାନା ଆଦାୟକୁ ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ସରକାର ଓଡ଼ିଶାରେ ମୋଟରଯାନ ଆଇନକୁ ତରବରିଆ ଭାବେ ଲାଗୁ କରିଛନ୍ତି

ପାଇଲଟ୍ ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲା ପଛୁଆ ଜିଲ୍ଲା ଭାବେ ପରିଚୟ ଲାଭ କରିଛି

ଅଷ୍ଟମ ଶ୍ରେଶୀରେ ପଢୁଥିବା ଶିବନାରାୟଶ ଦାସ ଚିନ୍ମୟ ଦାସ ଏବଂ ଶୁଭଙ୍କର ଦାସ ସ୍କୁଲ୍ ଛୁଟି ହେବା ପରେ ଘରକୁ ନ ଫେରିବାରୁ ସେମାନଙ୍କ ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି